ପରୀକ୍ଷା ଚାପରୁ ମୁକ୍ତ ରହିବା ନେଇ ପ୍ରଧାନମନ୍ତୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇବେ ଗତକାଲି କଟକ ମୁ ଜବାହର ନବୋଦୟ ବିଦ୍ୟାଳୟଠାରେ ଉଦ୍ବୋଧନ ଦେବା ଅବସରରେ କେନ୍ଦ୍ର ସ୍ଚନା ମନ୍ତ୍ରୀ ସଂଜୟ ଧୋତ୍ରେ ଏହି ସ୍ଚନା ଦେଇଛନ୍ତି

ଅନ୍ୟାନ୍ୟ ବିଭାଗ ପର୍ଯ୍ୟାୟକ୍ରମେ ଏଥିରେ ସାମିଲ ହେବ ବୋଲି ମୁଖ୍ୟମନ୍ତୀ ସ୍ୟଚନା ଦେଇଛନ୍ତି ସେ କହିଛନ୍ତି ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ କର୍ତବ୍ୟବୋଧପ୍ରତି ସଚେତନ ହେବା ଆବଶ୍ୟକ

ସେଥିମଧ୍ଧରେ କଟକର ସର୍ବାଧିକ ଗ୍ରାହକଥିବା ଜଶାପଡ଼ିଛି

ସେ ବାର୍ବ୍ବକ୍ୟଜନିତ ରୋଗରେ ପୀଡ଼ିତ ଥିଲେ

ଅଗ୍ରିକାଣ୍ଡ ଗଞାମ ଜିଲ୍ଲା ବ୍ରହ୍କପୁର ସ୍ଥିତ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ୍ ବ୍ୟାଙ୍କ୍ ତଥା ଡିପୋଜିଟ୍ କାଉକ୍କରେ ଗତକାଲି ଅଗ୍ରିକାଣ୍ଡ ଘଟିଛି

ଆଳ ଓ ପିଆଜ ଆଳୁ ଏବଂ ପିଆଜର ଦରକୁ ନିୟନ୍ତଣ କରିବା ଲକ୍ଷ୍ୟରେ ରାଜ୍ୟସରକାର ରବି ଋତୁରେ ଆଳୁ ପିଆଜ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି ଏଥିପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ ଯୋଜନା ପ୍ରସ୍ତୁତ କରାଯାଇଛି

ନିଜର ପଞ୍ଞିକୃତ ମୋବାଇଲ୍ ନମ୍ୟରରୁ ବ୍ୟବହାରକାରୀ ଏହି ମିସ୍ଡକଲ ଦେଇପାରିବେ